ଗତ ରାତିରେ ଇଂଲଣ୍ଡ ଓ ସ୍ପିଡେନ୍ ଶେଷ ଦୁଇ ଟିମ୍ ଭାବେ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ଦିଲ୍ଲୀ ଏସ୍ସି ଦିଲ୍ଲୀ ଉପରାଜ୍ୟପାଳଙ୍କର ସ୍ୱାଧୀନ ନିଷ୍ପଭି ଗ୍ରହଣର କ୍ଷମତା ନାହିଁ ଓ ରାଜ୍ୟ ମନ୍ତ୍ରିପରିଷଦର ପରାମର୍ଶ ଅନୁଯାୟୀ ସେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଜାତୀୟ ରାଜଧାନୀ ଅଞ୍ଚଳର ପ୍ରଶାସନିକ ମୁଖ୍ୟ ଭାବେ ଉପରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା କିଛି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ରାୟ ଦେଇଛନ୍ତି

ପ୍ରଧାନବିଚାରପତି କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ରାଜ୍ୟସରକାରଙ୍କ ପାଇଁ ପ୍ରତିବନ୍ଧକ ହୋଇ ପାରିବେ ନାହିଁ ଆଉ ଦୁଇଜଣ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଏହି ରାୟ ସହ ଏକମତ ହୋଇଛନ୍ତି ରାୟରେ କୁହାଯାଇଛି ମନ୍ତ୍ରିପରିଷଦର ସମସ୍ତ ନିଷ୍ପତ୍ତି ଉପରାଜ୍ୟପାଳଙ୍କୁ ଜଣାଇବାକୁ ହେବ କିନ୍ତୁ ସେଗୁଡ଼ିକର କାର୍ଯ୍ୟକାରିତାରେ ତାଙ୍କର ସମ୍ମତି ବାଧ୍ୟତାମୂଳକ ନୁହେଁ ସୁପ୍ରିମକୋର୍ଟ କହିଛନ୍ତି ଜମି ଓ ଆଇନ୍ଶୃଙ୍ଖଳା ସମେତ ତିନୋଟି ବିଷୟକୁ ଛାଡ଼ି ବାକି ସମସ୍ତ ବିଷୟରେ ଆଇନ ପ୍ରଣୟନ କରିବା ଓ ଶାସନ କରିବାକୁ ଦିଲ୍ଲୀ ସରକାରଙ୍କର କ୍ଷମତା ରହିଛି କୋର୍ଟ ପୁଣି କହିଛନ୍ତି ଉପରାଜ୍ୟପାଳଙ୍କୁ ସ୍ୱାଧୀନ କ୍ଷମତା ପ୍ରଦାନ କରାଯାଇ ନାହିଁ ଓ ଯେଉଁଠି ଉପରାଜ୍ୟପାଳ ରାଜ୍ୟ ସରକାରଙ୍କ ସହ ଏକମତ ନ ହେବେ କେବଳ କିଛି ବିଶେଷ ଘଟଣା ସଂକ୍ରାନ୍ତରେ ସେ ରାଷ୍ଟ୍ରପତିଙ୍କୁ ଜଣାଇ ପାରିବେ ପୁଷ୍କର କେସ୍ କଂଗ୍ରେସ ନେତା ଶଶୀ ଥରୁର୍ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ ସେ କରିଥିବା ଆଗୁଆ କ୍ରାମିନ ଆବେଦନ ସଂକ୍ରାନ୍ତ ରାୟକୁ ଦିଲ୍ଲୀର ଏକ ଅଦାଲତ ଆସନ୍ତାକାଲିକୁ ସ୍ଥଗିତ ରଖିଛନ୍ତି ମାମଲାରେ ତାଙ୍କୁ କଣେ ଅଭିଯୁକ୍ତ ଭାବେ ସମନ ଜାରି କରାଯାଇସାରିଛି ଦିଲ୍ଲୀ ପୋଲିସ୍ ଶ୍ରୀ ଥରୁର୍ଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିବା ପରେ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ତାଙ୍କର ରାୟକୁ ସ୍ଥଗିତ ରଖିଛନ୍ତି ଶଶୀ ଥରୁର୍ ଦେଶଛାଡ଼ି ପଳାୟନ କରିପାରନ୍ତି ବୋଲି ଦିଲ୍ଲୀ ପୋଲିସ୍ ଆଶଙ୍କା ପ୍ରକାଶ କରିଛି ଶ୍ରୀ ଥରୁର୍ ଗତକାଲି ଅଦାଲତର ଦ୍ୱାରସ୍ଥ ହୋଇଥିଲେ

ନେପାଳ ପିଲିଗ୍ରିମ୍ ନେପାଳରେ ଅଟକି ରହିଥିବା କେଳାସ ମାନସରୋବର ଯାତ୍ରା ତୀର୍ଥଯାତ୍ରୀମାନଙ୍କୁ ସେଠାରୁ ଖାଲିକରି ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି

ଏଥରକ ମିଶାଇ ଚତୁର୍ଥଥର ପାଇଁ ନାଗପୁରରେ ବିଧାନସଭାର ବର୍ଷାକାଳୀନ ଅଧିବେଶନ ବସ୍କଚ୍ଚି ସାଧାରଣତଃ ମୁମ୍ୟାଇରେ ବିଧାନସଭାର ଅଧିବେଶନ ବସିଥାଏ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଏକ ଚା' ପାର୍ଟିକୁ ଆମନ୍ତ୍ରଣ କରିଥିଲେ

ଗୋୟଲ୍ ବ୍ୟାଙ୍କସ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ୍ କହିଚ୍ଚନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି କୌଣସି କ୍ଷମତା ନଥିବା ସଂକ୍ରାନ୍ତରେ ସରକାର ତାଙ୍କର ଉଦ୍ବେଗ ବିଷୟରେ ରିକର୍ଭବ୍ୟାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଗତକାଲି ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗୋୟଲ୍ କହିଛନ୍ତି ବ୍ୟାଙ୍କଗୁଡ଼ିକଠାରୁ ଯେଉଁ ଉଚ୍ଚ ନୈତିକତା ଆଶା କରାଯାଉଥିଲା ତାହା ବଜାୟ ରଖିବାରେ ସେମାନେ ବିଫଳ ହୋଇଛନ୍ତି ତେବେ ସେ କହିଛନ୍ତି ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକରେ ତାଙ୍କର ଅଂଶଧନ କମ୍ କରିବାକୁ ଚାହୁଁ ନାହାନ୍ତି

ଶ୍ରୀ ଗୋଏଲ୍ କହିଛନ୍ତି ସରକାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍କୁ ପ୍ରଚୁର ପୁଞ୍ଜି ଯୋଗାଇ ସହାୟତା କରିବେ ବ୍ୟାଙ୍କ୍ଗୁଡ଼ିକର ଆଦାୟ ହୋଇପାରୁନଥିବା ଋଣ ସମସ୍ୟାର ସମାଧାନ ପାଇଁ ଦିଆଯାଇଥିବା ସୁପାରିଶଗୁଡ଼ିକୁ ଗ୍ରହଣ କରିବାର ଦିନକ ପରେ ମନ୍ତ୍ରୀ କହିଛନ୍ତି ନଗଦି ଯୋଗାଣ ଆଦାୟ ହୋଇପାରୁନଥିବା ଋଣ ସମସ୍ୟାର ସମାଧାନ ନୁହେଁ କାରଣ ସ୍ୱାଭାବିକ ବ୍ୟବସାୟିକ ବିଫଳତାର ସମାଧାନ କରିବା ଅତ୍ୟନ୍ତ ଜରୁରୀ

କେନ୍ଦ୍ର ସରକାରଙ୍କ କାର୍ଯ୍ୟଶୈଳୀ ସହ ସେମାନଙ୍କୁ ସଂପୃକ୍ତ କରି ଏ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇବା ଲାଗି କେନ୍ଦ୍ର ସରକାରଙ୍କ ନୀତିର ଅଂଶ ସ୍ୱରୂପ ଏହା କରାଯାଉଛି

ଶ୍ରୀ ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସମ୍ଭନ୍ଧୀୟ ବିଷୟରେ ସେମାନଙ୍କୁ ଉଦ୍ବୋଧନ ଦେବେ ଜେକେ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କାଶ୍ମୀରକୁ ଦୁଇଦିନ ଗସ୍ତ ପାଇଁ ଆଜି ଶ୍ରୀନଗରରେ ପହଞ୍ଚବେ ଆଜି ଅପରାହ୍ନରେ ସେ ଶ୍ରୀନଗରରେ ପହଞ୍ଚ କିଛି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ତାଙ୍କ ରହଣି ସମୟରେ ଶ୍ରୀ ସିଂ ଅମରନାଥ ପୀଠ ପରିଦର୍ଶନ କରିବେ ସେ ମଧ୍ୟ ଶ୍ରୀନଗରଠାରେ ଏକ ନିରାପତ୍ତା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ପିଡିପି ବିଜେପି ମେଣ୍ଟ ସରକାରର ପତନ ଘଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାଠାରୁ ଶ୍ରୀ ସିଂଙ୍କ ସେଠାକୁ ଏହା ପ୍ରଥମ ଗସ୍ତ ହେବ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ ମଧ୍ୟ ତାଙ୍କ ସହ ଯିବେ

ଜଣେ ବରିଷ୍ଠ ପୋଲିସ୍ ଅଫିସର ଆକାଶବାଣୀକୁ ଜଣାଇଛନ୍ତି ଆଉ ଦ୍ଇଜଣ ଯାତ୍ରୀ ପ୍ରାକୃତିକ କାରଣ ଯୋଗୁଁ ଗତକାଲି ପ୍ରାଣ ହରାଇଥିଲେ

ଇତିମଧ୍ୟରେ ଉଭୟ ପହଲ୍ଗାମ୍ ଓ ବଲ୍ତଲ୍ ପଥରେ ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରାକୁ ବନ୍ଦ୍ ରଖାଯାଇଛି ପ୍ରଭୁ ଏଭିଏସନ୍ ମାର୍କେଟ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ବିକାଶକାରୀ ବେସାମରିକ ବିମାନ ଚଳାଚଳ ବଜାର ଭାବେ ପ୍ରତିଷ୍ଠିତ ହୋଇପାରିଛି

ସାଉଦି ଅଏଲ୍ ବିଶ୍ୱର ସର୍ବବୃହତ ଅଶୋଧିତ ତୈଳ ରପ୍ତାନୀକାରୀ ଦେଶ ସାଉଦି ଆରବ କହିଛି ଆନ୍ତର୍ଜାତିକ ତୈଳ ବଜାରରେ ସନ୍ତୁଳନତା ଆଣିବା ପାଇଁ ଏହା ନିଜର ବଳକା ଉତ୍ପାଦନ କ୍ଷମତାର ଉପଯୋଗ କରିବାକୁ ପ୍ରସ୍ତୁତ ଅଛି

କିଙ୍ଗ୍ ସଲ୍ମନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଜାରି ହୋଇଥିବା ଏକ କ୍ୟାବିନେଟ୍ ବିବୃତିରେ ଗତକାଲି କୁହାଯାଇଛି ତୈଳ ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ଲାଗି ସାଉଦି ଆରବ ଏହାର ବଳକା ଉତ୍ପାଦନ କ୍ଷମତାର ଉପଯୋଗ କରିବାକୁ ପ୍ରସ୍ତୁତ ଅଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ ଶନିବାର ଦିନ ଏକ ବିବୂଭିରେ ସାଉଦି ଆରବ ତେଳ ଉତ୍ପାଦନ ବୃଦ୍ଧି କରିବ ବୋଲି କିଙ୍ଗ୍ ସଲ୍ମନ୍ ରାଜି ହୋଇଥିବାର କହିବା ପରେ ଏହି ଘୋଷଣା କରାଯାଇଛି

ଗତରାତିରେ ଇଂଲଣ୍ଡ ଓ ସ୍ୱିଡେନ୍ ଶେଷ ଦୁଇ ଟିମ୍ ଭାବେ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ

ବିଶ୍ୱକପ୍ରେ ଇଂଲଣ୍ଡର ଏହା ହେଉଛି ପ୍ରଥମ ସୁଟ୍ ଆଉଟ୍ ବିଜୟ

ଶୁକ୍ରବାରଠାରୁ କ୍ୱାର୍ଟର ଫାଇନାଲ୍ ମ୍ୟାଚଗୁଡ଼ିକ ଖେଳାଯିବ ସେହିଦିନ ଫ୍ରାନ୍ସ ଉରୁଗୁଏକୁ ଓ ବ୍ରାଜିଲ୍ ବେଲ୍ଜିୟମ୍କୁ ଭେଟିବ ଶନିବାର ଦିନ ଇଂଲଣ୍ଡ ସ୍ୱିଡେନ୍କୁ ଓ ରୁଷ୍ କ୍ରୋଏସିଆକୁ ଭେଟିବ